ବିଜେପି ସଭାପତି ଅମିତ ଶାହା ସରକାରଙ୍କ ବିକାଶମଳକ କାର୍ଯ୍ୟଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପାର୍ଟି କର୍ମୀମାନଙ୍କୁ କହିଛନ୍ତି

ରେଣୁକାଜୀ ଡ୍ୟାମ୍ ରେଣୁକାଜୀ ବନ୍ଧ ବହୁମୁଖୀ ପ୍ରକଳ୍ପ ପାଇଁ ଆଜି ନୂଆଦିଲ୍ଲୀରେ ଉତ୍ତରପ୍ରଦେଶ ହରିୟାନା ହିମାଚଳପ୍ରଦେଶ ଦିଲ୍ଲୀ ରାଜସ୍ଥାନ ଓ ଉତ୍ତରାଖଣ୍ଡ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି

ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ସେଗୁଡ଼ିକ ନିର୍ମିତ ହେବ ସେହି ପ୍ରକଳ୍ପଗୁଡ଼ିକ ହେଲା ଉତ୍ତରାଖଣ୍ଡରେ ଯମୁନା ନଦୀ ଉପରେ ଲଖୱାର ପ୍ରକଳ୍ପ ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶର ଟନ୍ସ ନଦୀ ଉପରେ କିଶାଉ ପ୍ରକଳ୍ପ ଓ ହିମାଚଳ ପ୍ରଦେଶର ଗିରି ନଦୀ ଉପରେ ରେଣୁକାଜ୍ରୀ ପ୍ରକଳ୍ପ

ଏ ବାବଦରେ ଖର୍ଚ୍ଚ ହେବାକୁ ଥିବା ଅର୍ଥର ଅଧିକାଂଶ ଭାଗ କେନ୍ଦ୍ର ସରକାର ବହନ କରିବେ

ବିଜେପି ନ୍ୟାସନାଲ୍ କନ୍ଭେନସନ୍ ବିଜେପି ସଭାପତି ଅମିତ ଶାହା ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପାର୍ଟି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନୂଆଦିଲ୍ଲୀର ରାମଲୀଳା ପଡ଼ିଆଠାରେ ବିଜେପିର ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିସାରି ଶ୍ରୀ ଶାହା ଏହା କହିଛନ୍ତି ସରକାରଙ୍କର ବିକାଶମଳକ କାର୍ଯ୍ୟକ୍ରମଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଯାତ୍ରାକୁ ଆଗକୁ ଆଗେଇ ନେବା ପାଇଁ ସେ ପାର୍ଟି କର୍ମୀମାନଙ୍କୁ କହିଛନ୍ତି ଦେଶରେ ବିଜେପିର ସମ୍ପ୍ରସାରଣ ପାଇଁ ପ୍ରଯତ୍ନ କରିବାକୁ ମଧ୍ୟ ସେ ପାର୍ଟି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳଗୁଡ଼ିକ ଦ୍ୱାରା ମହାମେଷ୍ଟକୁ ବିଜେପି ସଭାପତି ଏକ ମରିଚିକା ବୋଲି ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି କେନ୍ଦ୍ରରେ ବିଜେପି କ୍ଷମତାକୁ ଫେରିବାରେ ମହାମେଣ୍ଟ କେବେ ପ୍ରତିବନ୍ଧକ ହୋଇପାରିବ ନାହିଁ ରାମମନ୍ଦିର ସଂକ୍ରାନ୍ତରେ ଅମିତ ଶାହା କହିଛନ୍ତି ସୁପ୍ରିମ୍କୋର୍ଟରେ ମାମଲା ଯେଭଳି ସହକରେ ସମାଧାନ ହୋଇପାରିବ ସେ ଦିଗରେ ବିଜେପି ଉଦ୍ୟମ କରୁଛି ମାମଲା ଶୀଘ୍ର ସମାଧାନ ହେବା ପଥରେ କଂଗ୍ରେସ ପ୍ରତିବନ୍ଧକ ସୃଷ୍ଟି କରୁଥିବାର ସେ ଦୋଷାରୋପ କରିଛନ୍ତି ଅଯୋଧ୍ୟାରେ ସାୟିଧାନିକ ଉପାୟରେ ରାମମନ୍ଦିର ନିର୍ମାଣ ପାଇଁ ବିଜେପି ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଶାହା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ୍ ସହକର୍ମୀବୃନ୍ଦ ବିଜେପି ମୁଖ୍ୟମନ୍ତ୍ରୀ ଗଣ ସମସ୍ତ ସାଂସଦ ଓ ପାର୍ଟିର ବରିଷ୍ଠ ନେତାମାନଙ୍କ ସମେତ ଅନ୍ୟମାନେ ଏଥିରେ ଯୋଗ ଦେଇଛନ୍ତି

ବିଜେପି ଏହାର ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମିଳନୀକୁ ଆମନ୍ତିତ କରିଥିଲା ଆସନ୍ତାକାଲି ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବେ ଆମ ସମ୍ଘାଦଦାତା ଜଣାଇଛନ୍ତି ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେପି ଜାତୀୟ ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ସମ୍ମିଳନୀରେ ବହୁ ଅର୍ଥନୈତିକ ଓ ରାଜନୈତିକ ପ୍ରସ୍ତାବ ଗୃହିତ ହେବାର ଆଶା କରାଯାଉଛି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜକୁ ଅନେକବାର ଗସ୍ତ କରି କ୍ୟୁମେଳା ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଚଳିତ ବର୍ଷର କ୍ରମ୍ଭମେଳାରେ ଭାଗ ନେବାକୁ ବିଶ୍ୱର ବିଭିନ୍ନ ପ୍ରନ୍ତରୁ ଲକ୍ଷ ଲୋକ ଆସିବାର ଆଶା କରାଯାଉଛି

ଉପନିର୍ବାଚନ କମିଶନର ଉମେଶ ସିହ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିଲା

ଏଥିରେ ପୁଣି କୁହାଯାଇଛି ନିର୍ବାଚନ କମିଶନଙ୍କ ନିୟମ ଓ ଆଇନ୍ ବ୍ୟତୀତ ରାଜନୈତିକ ଦଳଗୁଡ଼ିକ ସମେତ ସବୁ ପକ୍ଷଙ୍କର ସକ୍ରିୟ ସମର୍ଥନ ମଧ୍ୟ ଆବଶ୍ୟକତା ରହିଛି

ଏହି ସମୟରେ ପ୍ରଚାରକୁ ସମ୍ପର୍ଣ୍ଣ ରୂପେ ନିଷେଧ କରାଯାଇଥାଏ ସିବିଆଇ ବର୍ମା ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଆଜି ଚାକିରିରୁ ଇସ୍ତଫା ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଷ୍ଟିସ୍ ଏକେ ସିକ୍ରି ଓ ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ ମନୋନୟନ କମିଟି ତାଙ୍କ ବଦଳି କରିବା ପାଇଁ ସ୍ରପାରିଶ କରିବା ପରେ ଏହି ପଦକ୍ଷେପ ନିଆଯାଇଥିଲା

ଉଚ୍ଚ କ୍ଷମତା ସମ୍ପନ୍ନ ମନୋନୟନ କମିଟିରେ ତାଙ୍କ ବଦଳି ଉପରେ ଭିନ୍ନ ମତ ପ୍ରକାଶ ପାଇଥିଲା ହାଇକୋର୍ଟ ଆସ୍ଥାନା ସିବିଆଇ ର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୁଦ୍ଧରେ ଲାଞ ଅଭିଯୋଗରେ ଦାଖଲ ହୋଇଥିବା ଏଫ୍ଆଇଆର୍କୁ ରଦ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଜି ମନା କରିଛନ୍ତି ଆସ୍ଥାନାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲାରୁ ତାଙ୍କୁ ସୁରକ୍ଷା ଦେଇ କୋର୍ଟ ଜାରି କରିଥିବା ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି କଷ୍ଟିସ୍ ନଜ୍ମି ୱାକିଲି ସିବିଆଇ ଡେପୁଟି ସୁପରିଟେଶ୍ଡେଣ୍ଟ ଦେବେନ୍ଦ୍ର କୁମାରଙ୍କ ବିରୁଦ୍ଧରେ ରୁକ୍ କରାଯାଇଥିବା ଏଫ୍ଆଇଆର୍କୁ ରଦ୍ଦ କରିବାକୁ ମଧ୍ୟ ମନା କରିଛନ୍ତି ମଧ୍ୟସ୍ଥ ମନୋଜ ପ୍ରସାଦଙ୍କ ଏଫ୍ଆଇଆର୍କୁ ମଧ୍ୟ ରଦ୍ଦ କରାଯାଇ ନାହିଁ

କଷ୍ଟିସ୍ ୱାଜିରି କହିଛନ୍ତି ଆସ୍ଥାନା ଓ ଦେବେନ୍ଦ୍ର କୂମାରଙ୍କ ବିଚାର ପାଇଁ ଆଗୁଆ ମଞ୍ଜରି ନେବାର କୌଣସି ଆବଶ୍ୟକତା ନାହିଁ ଆସ୍ଥାନା ଦେବେନ୍ଦ୍ର କୁମାର ଓ ମନୋଜ ପ୍ରସାଦ କରିଥିବା ଆବେଦନଗୁଡ଼ିକୁ ହାଇକୋର୍ଟ ପୂର୍ବରୁ ଖାରଜ କରିଥିଲେ ଆସ୍ଥାନାଙ୍କ ବିରୁଦ୍ଧରେ ଅପରାଧ ଷଡ଼ଯନ୍ତ୍ର ଦୂର୍ନୀତି ଓ ଦୂର୍ନୀତି ନିବାରଣ ଆଇନ୍ର ବିଭିନ୍ନ ଧାରା ଅଧୀନସ୍ଥ ଅପରାଧିକ ଆଚରଣ ଭଳି ମାମଲା ରୁଜୁ କରାଯାଇଥିଲା ହାଇଦ୍ରାବାଦ୍ ଭିତ୍ତିକ ବ୍ୟବସାୟୀ ସତିଶ ସାନା ମାମଲାରୁ ସୁରକ୍ଷା ପାଇବା ପାଇଁ ଲାଞ୍ଚ ଦେଇଥିବାର ଅଭିଯୋଗ କରିଥିଲେ ତାଙ୍କର ଅଭିଯୋଗ ଉପରେ ଏହି ଏଫ୍ଆଇଆର୍ ରୁଜୁ କରାଯାଇଥିଲା

ସଂଗଠନର ଅଧ୍ୟକ୍ଷ ଡକ୍ଟର କେ ସିବନ ଆଜି ବେଙ୍ଗାଲ୍ରରଠାରେ ସମ୍ଭାଦଦାତାମାନଙ୍କୁ କହିଛନ୍ତି ଏହି ଅଭିଯାନ ପାଇଁ ମାନବ ମହାକାଶ କେନ୍ଦ୍ର ସ୍ଥାପନ କରାଯାଇଛି ସେ କହିଛନ୍ତି ଏହି ଯୋଜନା ଅଧୀନରେ ଭାରତର ତିନି କଣ ମହାକାଶ ଯାତ୍ରୀ ସାତ ଦିନ ମହାକାଶରେ ରହିବେ

ଅନ୍ୟ ପକ୍ଷରେ ନାନୋ ଉପଗ୍ରହ ବିକାଶ ପାଇଁ ଇସ୍ରୋ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରଣ କରିବ ବୋଲି ଜଣାପଡ଼ିଛି

ଗୋଟିଏ ପଟେ ପାକିସ୍ତାନ ପଡ଼ୋଶୀ ଦେଶ ସହ ଆଳୋଚନା କଥା କହ୍ରଥିବା ବେଳେ ସେଠାକାର ସରକାରଙ୍କ ମନ୍ତ୍ରୀମାନେ ହାଫିଜ୍ ସୟିଦ୍ ଭଳି ଆତଙ୍କବାଦୀ ସହ ସାକ୍ଷାତ କରୁଛନ୍ତି ଆଜି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଦେଶ ମନ୍ତ୍ରଣାଳୟ ମ୍ରଖପାତ୍ର ରବୀଶ କ୍ରମାର କହିଛନ୍ତି ପାକିସ୍ତାନରେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନଗୁଡ଼ିକୁ ସେଠାକାର ସରକାର ସହାୟତା ଯୋଗାଇ ଦେଉଛନ୍ତି

ଅଗଷ୍ଟା ଓ୍ୱେଷ୍ଟଲାଣ୍ଡ ମାମଲାରେ କ୍ରିଷ୍ଟିଆନ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି ଗତକାଲି ତାଙ୍କୁ ଦୂତାବାସ ସ୍ତରୀୟ ସହଯୋଗ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି

ଖେଲୋ ଇଣ୍ଡିଆ ଜେ ଆଣ୍ଡ କେ ପୁଣେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ଆକ୍ଟିର ଖେଳରେ ପ୍ରତିଭାବାନ୍ ଖେଳାଳି ବବଲିନ୍ କୌର କିମ୍ବାଷ୍ଟିକସ୍ରେ ତିନୋଟି ସ୍ୱର୍ଷ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି ଆଜି ଅନୁଷ୍ଠିତ ପ୍ରତିଯୋଗିତା ଶେଷ ସୁଦ୍ଧା କାମ୍ମୁ କାଶ୍ମୀର ଛ'ଟି ମେଡାଲ ଜିତିଥିବା ବେଳେ ସେଥିରେ ବବଲିନ୍ ପାଞ୍ଚଟି ମେଡାଲ ପାଇଛନ୍ତି